ପରେ ଜୀବନ ବଞାଇବାକୁ ଯାଇ ଯାତ୍ରୀମାନେ ଟ୍ରେନ୍ରୁ ଡେଇଁ ପଡିଥିଲେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି

ତରାଗୁଡା ସିକ୍ଷିଗୁଡା ରାସ୍ତା ମଧ୍ଧରେ ବଡ ବଡ ଗଛ ଉପୁଡି ପଡିବା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି